ସ୍ୱାଧୀନତା ଆନ୍ଦୋଳନରେ ନେତୃତ୍ୱ ନେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ବାଞ୍ଞଳି ଅର୍ପଣ ସହ ଦେଶଗଠନରେ ସେମାନଙ୍କ ଯୋଗଦାନକୁ ସ୍କରଣ କରାଯାଉଛି

ସେ କହିଛନ୍ତି ଭାରତର ସ୍ୱାଧୀନତା ଆନ୍ଦୋଳନ ବିଶ୍ୱକୁ ପ୍ରେରଣା ଯୋଗାଇଛି ବିବିଧତା ମଧ୍ୟରେ ଏକତା ହେଉଛି ଆମ ଦେଶର ସଂସ୍କୃତି

ଦେଶର ସୁରକ୍ଷା ଲାଗି ସେମାନଙ୍କର ବଳିଦାନକୁ କେବେ ବି ବ୍ୟର୍ଥ ହେବାକୁ ଦିଆଯିବ ନାହି ସେହିଭଳି ଦେଶରେ କୋଭିଡ୍ ନାଇକ୍କିନ୍ର ମୁକାବିଲା ଦିଗରେ କରୋନା ଯୋଦ୍ଧାଙ୍କ ଗୁରୁତ୍ପୂର୍ଷ ଭୂମିକା ରହିଛି ବୋଲି କହିବା ସହ ପ୍ରଧାନମନ୍ତୀ ଏଭଳି ସଂକଟ ସମୟରେ ସେବା ପରମ ଧର୍ମ ବୋଲି ଅଭିହିତ କରିଛନ୍ତି

ସେମାନଙ୍କ ସେବା ଓ ତ୍ୟାଗ ପାଇଁ ସାରା ଭାରତରେ ଆମ ରାଜ୍ୟର ଆରୋଗ୍ୟ ହାର ଭଲ ରହିଛି

ଶିକ୍ଷା ସ୍ୱାସ୍ଥ୍ୟ ଅର୍ଥନୀତି ପର୍ଯ୍ୟଟନ ପରିବହନ ତଥା ସମାଜ ଉପରେ ଏହା ଗଭୀର ପ୍ରଭାବ ପକାଇଛି ବୋଲି ମୁଖ୍ୟମନ୍ତୀ କହିଛନ୍ତି

ପସାଗରରେ ସୃଷ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି